ସେହିଭଳି ଖଶିଜ କାରବାରରେ ମାନ୍ଦାବସ୍କା ଯୋଗୁଁ ଜିଏସଡିପି କମିଥିବା ଉଲ୍କେଖ କରାଯାଇଛି

ଏହାକୁ ନେଇ ବିଜେପି ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ମଧ୍ଧରେ କଥା କଟାକଟି ହୋଇଥିଲା

ଇତିମଧ୍ଧରେ ବିଭିନୁ ନୋଡାଲ ସେ ୍ ରଗୁଡିକୁ ପ୍ରଶ୍ୱପତ୍ର ଓ ଉତ୍ତର ଖାତା କଡା ସୁରକ୍ଷା ମଧ୍ୟରେ ପଠାଯାଇଛି ଦୂରତା ଓ ଭୌଗୋଳିକ ଦୃଷ୍ଟିକୋଣର୍ ବିଭିନ୍ ଜିଲ୍ଲାକୁ ପ୍ରଶ୍ୱପତ୍ର ଓ ଉଉରଖାତା ପର୍ଯ୍ୟାୟକ୍ରମେ ପଠାଯାଉଥିବା ଜଶାପଡିଛି

ପ୍ରାୟ ଅଧିକାଂଶ ପରୀକ୍ଷାର୍ଥୀ ଗ୍ରାମାଞ୍ଚଳର ହୋଇଥିବାରୁ ସ୍ରାନୀୟ ବାତାବରଣ ସହ ପାରିବାରିକ ବାତାବରଣ ଏହି ସମୟରେ ଶାନ୍ତ ଓ ସୌହାର୍ବ୍ଧ୍ଧପୂର୍ଶ ରହିବା ଉଚିତ